ଏଥଲାଗି ଆବଶ୍ୟକ ଖର୍ଚ ସରକାର ବହନ କରିବେ

ବିପୁଳ ଭାବେ ଅଂଶଗ୍ରହଣ କରି ଏହି ଦିବସକୁ ଏକ ଗଣପର୍ବ ଭାବେ ପାଳନ କରିବାଲାଗି ପ୍ରଧାନମନ୍ତୀ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି

ସମ୍ଭେଦନଶୀଳ ସ୍ଥାନଗୁଡ଼ିକରେ ଯାଞ୍ କରାଯିବା ସହ ସିଆର୍ପିଏଫ୍ ଯବାନମାନେ ବିଭିନ୍ନ ଅଅଳରେ ପଇଁତରା ମାରୁଛନ୍ତି ବୋଲି ରାୟଗଡ଼ା ଏସ୍ପି ସୂଚନା ଦେଇଛନ୍ତି

ସେହିଭଳି ମାଲକାନଗିରି କିଲ୍ଲାରେ ଓଡ଼ିଶା ଛତିଶଗଡ଼ ସୀମାକୁ ସିଲ୍ କରିଦିଆଯାଇଛି ସୁରକ୍ଷା ଦୃଷ୍ଷିରୁ କେତେକ ଅଞ୍ଞଳରେ ସରକାରୀ ବସ୍ ଚଳାଚଳକୁ ବନ୍ଦ ରଖାଯାଇଛି

ସେଗୁଡ଼ିକ ହେଲା ଚନ୍ଦାହାଣ୍ଡି ରାଇଘର ଛତିଶଗଡ଼ ଓଡ଼ିଶା ସୀମାନ୍ତ କୁଣେଇ ଓ ଝରିଗାଁ

ଦଳର ରାଜ୍ୟ ସମ୍ମାଦକ କାଳିନ୍ଦୀ ସାମଲଙ ନେତୃତ୍ୱରେ ବିଭିନ୍ନ କୋଇଲା ଖଣି ଅଞଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଫଳରେ କୋଇଲା ଉପାଦନ ଏବଂ ପରିବହନ ସମ୍ମର୍ଶ୍ୱ ବାଧାପ୍ରାପ୍ତ ହୋଇଛି

ଚିକିହା ପାଇଁ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିହାଳୟରେ ଭର୍ତ୍ତି କରାଯାଇଛି ଗୋଟିଏ ପରିବାରର ଏହି ସଦସ୍ୟମାନେ ଗତ ରାତିରେ ଛତୁ ରାଧି ଖାଇଥିଲେ କିଛି ସମୟ ପରେ ସେମାନଙ୍କୁ ଝାଡ଼ା ଓ ବାନ୍ତି ହୋଇଥିଲା ସେମାନଙ୍କର ସ୍ୱାସ୍ସ୍ୟାବସ୍ସା ସ୍ପିର ରହିଥିବା ଡାକ୍ତରଖାନା ସ୍ପତ୍ରରୁ ଜଶାପଡ଼ିଛି

କିରୋସିନ୍ର ଷକ୍ ନେଇ ଏହାର ମାଲିକ କୌଣସି ସଠିକ୍ ଉତ୍ତର ଦେଇପାରି ନଥିଲା ମାଲିକଙ୍କୁ ଅଟକ ରଖି ପୁଲିସ୍ ପଚରାଉଚର କରୁଛି